ଗତକାଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ରାଜୀବ ଗାନ୍ଧୀ ଖେଳରତ୍ନ ଅର୍ଜ୍ଜୁନ ପୁରସ୍କାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ମନୋନୀତ କ୍ରୀଡ଼ାବିତ୍ମାନଙ୍କର ନାମ ଘୋଷଣା କରାଯାଇଛି ଅନ୍ୟମାନଙ୍କ ମଧ୍ୟରେ ତୀରନ୍ଦାଜରେ ଅତନୁ ଦାସ ବ୍ୟାଡମିଶ୍ଚନରେ ସାତ୍ପିକ ସୈରାଜ ରାଙ୍କି ରେଡ୍ଭୀ ଓ ଚିରାଗ ଚନ୍ଦ୍ରଶେଖର ସେଟ୍ଟି ବାସ୍କେଟବଲ୍ରେ ବିଶେଷ ଭୃଗବଂଶୀ ବକ୍ସିଂରେ ସୁବେଦାର ମନୀଷ କୌଶିକ ଓ ଲଭଲିନା ବୋରୋଗୋହି କ୍ରିକେଟ୍ରେ ଇଶାନ୍ତ ଶର୍ମା ଓ ଦୀପ୍ତି ଶର୍ମା ଅଶ୍ୱାରୋହଣରେ ସାୱନ୍ତ ଅଜୟ ଅନନ୍ତ ଫୁଟବଲରେ ସନ୍ଦେଶ ଝିଙ୍ଗାଙ୍ଗ୍ ଗଲ୍ଫରେ ଅଦିତୀ ଅଶୋକ ହକିରେ ଆକାଶଦୀପ ସିଂ ଓ ଦୀପିକା କବାଡ଼ିରେ ଦୀପକ ଖୋଖୋରେ କାଲେ ସାରିକା ସୁଧାକର ରୋଇଙ୍ଗ୍ରେ ଦତ୍ତୁ ବବନ ଭୋକାନାଲ୍ ସୁଟିଂରେ ମନୁ ଭକେର ଓ ସୌରଭ ଚୌଧୁରୀ ଟେବୁଲ୍ ଟେନିସ୍ରେ ମାଧୁରିକା ସୁହାସ ପାଟକର ଟେନିସ୍ରେ ଦିବ୍ଜୀ ଶରଣ ଶୀତକାଳୀନ ଖେଳରେ ଶିବ କେଶବନ୍ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି କ୍ରୀଡ଼ାରେ ଜୀବନ ବ୍ୟାପୀ ଉତ୍କର୍ଷ ପାଇଁ ତୀରଚାଳନାରେ ପୁର୍ଷୋତ୍ତମ ରାଇଙ୍କୁ ଦ୍ରୋଶାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯିବ ସେହିଭଳି ଆଥ୍ଲେଟିକ୍୍ରରେ ଶିବ ସିଂ ବକ୍କିଂରେ ରମେଶ ପଠାଶିଆ କବାଡ଼ିରେ କ୍ରିଷନ କୁମାର ହୁଦ୍ଦା ଟେନିସ୍ରେ ନରେଶ କୁମାର ରେସ୍ଲିଂରେ ପ୍ରକାଶ ଦହିଆ ଓ ପାରାଭାରୋତ୍ତଳନ କ୍ରୀଡ଼ା ପାଇଁ ବିଜୟ ଭାଲ୍ ଚନ୍ଦ୍ର ମୁନିସରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯିବ ଏହି ପୁରସ୍କାର କୋଚ୍ମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି ସେମାନେ ହେଲେ ଆଥ୍ଲେଟିକ୍ସରେ କୁଲଦୀପ ସିଂ ଭୁଲାର ଓ ଜିନ୍ସି ଫିଲିପ୍ସ ବ୍ୟାଡମିଷ୍ଟନରେ ଶ୍ରୀକ୍ରିଷା ଗାନ୍ଧେ ଓ ତୃପ୍ତି ମୁରୁଗୁଣ୍ଡେ ବଙ୍କିଂରେ ଏନ୍ ଉଷା ଓ ଲାଖା ସିଂ ଫୁଟବଲରେ ସୁଖବିନ୍ଦର ସିଂ ସାନ୍ଧୁ ହକି ପାଇଁ ଅଜିତ ସିଂ କବାଡ଼ି ପାଇଁ ମନପ୍ରୀତ୍ ସିଂ ପାରାଆଥ୍ଲେଟିକ୍ନରେ ଜେ ରଣଜିତ୍ କୁମାରଙ୍କ ସହ ଅନ୍ୟ କ୍ରୀଡ଼ାବିତ୍ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ସମ୍ମାନଜନକ ଅର୍ଜ୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ଦ୍ରତତମ ଧାବିକା ଦୂତୀଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ବାଷ୍ପ ଏବଂ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଝିଅ ଦୂତୀ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ରାଜ୍ୟକୁ ଗର୍ବିତ କରିଛନ୍ତି ବୋଲି ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି

ଇଲେକ୍ସନ ଗାଇଡ୍ ଲାଇନ୍ସ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନର ସୁପରିଚାଳନା ପାଇଁ ନୂତନ ମାର୍ଗଦର୍ଶିକା କ୍କାରି କରାଯାଇଛି

ତେବେ ଇଭିଏମ୍ ମେସିନ୍ରେ ଭୋଟ୍ ଦେବା ଲାଗି ପ୍ରତି ଭୋଟରଙ୍କୁ ଗ୍ଲୋଭସ୍ ପ୍ରଦାନ କରାଯିବ ଅନ୍ୟପକ୍ଷରେ ପ୍ରାର୍ଥୀ ଚାହିଁଲେ ମଧ୍ୟ ଅନ୍ଲାଇନରେ ମନୋନୟନପତ୍ର ଦାଖଲ କରିପାରିବା ସହିତ ଏହି ମାଧ୍ୟମରେ ଅମାନତ ରାଶି ଜମା କରିପାରିବେ ସେହିପରି ଯେଉଁ ପ୍ରାର୍ଥୀମାନେ ପାରମ୍ପରିକ ଭାବେ ମନୋନୟନ ପତ୍ର ଦାଖଲ କରିବାକୁ ଚାହିଁବେ ସେହି ପ୍ରାର୍ଥୀ ନିଜ ସହିତ କେତେଜଣ ସମର୍ଥକ ଓ ଗାଡ଼ି ନେଇପାରିବେ ତାହାକୁ ମଧ୍ୟ ସୀମିତ କରାଯାଇଛି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଅନୁସାରେ ଉପଯୁକ୍ତ ଗାଇଡ୍ ଲାଇନ ମାନି ପ୍ରାର୍ଥୀ ଜନସଭା କରିପାରିବେ ନିର୍ବାଚନ ପ୍ରକ୍ରିୟାରେ ସାନିଟାଇଜର ମାସ୍କ ହାଣ୍ଡୱାସ ଗ୍ଲୋବ୍ସ ଆଦି ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି

ଚଳିତମାସ ଅମର ସିଂଙ୍କ ମୃତ୍ୟୁ କାରଣରୁ ଏହି ଆସନ ଖାଲି ରହିଛି

ଗଣେଶପୂଜା ଗଣେଶ ଚତୁର୍ଥୀ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଣେଶଚତୁର୍ଥୀ ପର୍ବ ଶ୍ରୀଗଣେଶଙ୍କ ଜନ୍ମଦିନ ସମାଜର ସବୁବର୍ଗର ଲୋକମାନଙ୍କୁ ଏହି ପର୍ବ ଆନନ୍ଦ ଏବଂ କ୍ଷମା ପ୍ରଭୃତି ଗୁଣ ଶିକ୍ଷା ଦେଇଥାଏ

ନମୁନା ପରୀକ୍ଷା ବୃଦ୍ଧି ପାଇବା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ଟ କରାଯାଇ ସେମାନଙ୍କର ଶୀଘ୍ର ଚିକିହା କରିବା ସମ୍ଭବପର ହୋଇପାରିଛି ଏହାଯୋଗୁଁ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ ପାରିଛି

ଭାରତୀୟ ସେନା ମଧ୍ୟ ଏହି ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ ଜବାବ ଦେଇଛି